ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ରୟାଲ୍ ଚାଲେଞ୍ଜର୍ସ ମଧ୍ୟରେ ମୁକାବିଲା ହେବ

କ୍ୟାମ୍ପେନିଂ ତୂତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ପ୍ରଚାର କାର୍ଯ୍ୟ ସରଗରମ ହୋଇଛି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଉତ୍ତର କର୍ଣ୍ଣାଟକର ବାଗାଲକୋଟେ ଓ ଚିକୋଡ଼ିଠାରେ ଉଦ୍ବୋଧନ ଦେଇଛନ୍ତି ଶ୍ରୀ ମୋଦି କହିଛନ୍ତି ଏନ୍ଡିଏ ସରକାର ଗତ ପାଞ୍ଚ ବର୍ଷ ହେଲା କୃଷକମାନଙ୍କ କଲ୍ୟାଣ ପାଇଁ କାମ କରିଛନ୍ତି ଏବଂ ପୁଣି ଥରେ କ୍ଷମତାକୁ ଆସିଲେ କୃଷକମାନଙ୍କ ପାଇଁ କଲ୍ୟାଣ କାର୍ଯ୍ୟ କାରି ରହିବ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଗୁକ୍ତରାଟର ଜୁନାଗଡ଼ ଜିଲ୍ଲା ଅନ୍ତର୍ଗତ ବନ୍ଥିଲିଠାରେ ଏକ ନିର୍ବାଚନ ସଭାରେ ଉଦ୍ବୋଧନ ଦେଇଛନ୍ତି ସେ କହିଛନ୍ତି ତାଙ୍କ ପାର୍ଟିର ନ୍ୟାୟ ଯୋଜନା ଅର୍ଥନୀତିକୁ କ୍ଷତି ପହଞ୍ଚାଇବ ନାହିଁ ଏହା ଅଭିବୃଦ୍ଧି ପଥରେ ସହାୟକ ହେବ ଏମ୍ପି ଇସି କଂଗ୍ରେସ ପାର୍ଟିର 'ଚୌକିଦାର ଚୋର୍ ହେି' ବିଜ୍ଞାପନକୁ ମଧ୍ୟପ୍ରଦେଶ ମୁଖ୍ୟ ନିର୍ବାଚନ ଅଧିକାରୀ ନିଷିଦ୍ଧ କରିଛନ୍ତି ଏବଂ ଏହାର ପ୍ରସାରଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯୁଗ୍ମ ମୁଖ୍ୟ ନିର୍ବାଚନ ଅଧିକାରୀ ରାଜେଶ କୌଲ୍ ସବୁ ଜିଲ୍ଲା ଅଧିକାରୀମାନଙ୍କୁ ଏ ସଂକ୍ରାନ୍ତୀୟ ନୋଟିସ୍ ପଠାଇ କହିଛନ୍ତି ଗଣମାଧ୍ୟମ ପ୍ରମାଣପତ୍ର ଓ ଯାଞ୍ଚ୍ କମିଟି ଏହି ବିଜ୍ଞାପନକୁ ରାଜ୍ୟରେ ନିଷିଦ୍ଧ କରିଛନ୍ତି ଭାରତୀୟ ଜନତା ପାର୍ଟି ପକ୍ଷରୁ ପୂର୍ବରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଅଭିଯୋଗରେ କୁହାଯାଇଥିଲା ଏହି ବିଜ୍ଞାପନ ବିରୁଧାତ୍ମକ ଓ ଅସମ୍ମାନ ଜନକ ଇସି ବାୟୋପିକ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ଆଧାରିତ ଚଳଚ୍ଚିତ୍ର ପ୍ରତି ଜାରି ନିଷେଦ୍ଧାଦେଶ ବଳବତ୍ତର ରହିବା ଉଚିତ୍ କି ନୁହେଁ ସେ ସଫକାନ୍ତରେ ନିର୍ବାଚନ କମିଶନ୍ ଆଜି ସୁପ୍ରିମ୍କୋର୍ଟରେ ରିପୋର୍ଟ ଦାଖଲ କରିବେ ଉପ ନିର୍ବାଚନ କମିଶନର ଉମେଶ ସିହ୍ନା କହିଛନ୍ତି ସାରା ଦେଶରେ ଏହି ଚଳଚ୍ଚିତ୍ର ପ୍ରଦର୍ଶନକୁ ନିଷିଦ୍ଧ କରାଯିବା ପରିପ୍ରେକ୍ଷୀରେ ଆଜି ବନ୍ଦ ଲଫାପାରେ ନିର୍ବାଚନ କମିଶନ୍ ସୁପ୍ରିମ୍କୋର୍ଟରେ ନିଜର ମତାମତ ଦାଖଲ କରିବେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ନିର୍ବାଚନ କମିଶନ୍ ଏହି ଚଳଚ୍ଚିତ୍ରକୁ ଦେଖିଥିଲେ ଶ୍ରୀ ମୋଦିଙ୍କ ଉପରେ ଆଧାରିତ ଏହି ଚଳଚ୍ଚିତ୍ରକୁ ଦେଖି ସାରିଲା ପରେ ଏହାର ମୁକ୍ତି ଲାଭ ଉପରେ ନିଷିଦ୍ଧାଦେଶ ନିଷ୍ପଭି କାରି ରଖାଯିବ କି ନାହିଁ ସେ ବିଷୟରେ ରିପୋର୍ଟ ଦାଖଲ କରିବାକୁ ସୁପ୍ରିମ୍କୋର୍ଟ ସୋମବାର ଦିନ ନିର୍ବାଚନ କମିଶନ୍ଙ୍କୁ କହିଥିଲେ

ମମତା ବାୟୋପିକ୍ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଜୀବନୀକୁ ନେଇ ନିର୍ମିତ 'ବାଘିନୀ' ଚଳଚ୍ଚିତ୍ର ଉପରେ ନିର୍ବାଚନ କମିଶନ୍ ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ରିପୋର୍ଟ ତଲବ କରିଛନ୍ତି

ନିର୍ବାଚନ ପ୍ରକ୍ରିୟା ଶେଷ ହେଲା ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର ମୁକ୍ତି ଲାଭ ଉପରେ ନିଷେଦ୍ଧାଦେଶ ଲୋଡ଼ି ବିଜେପି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଥିଲା ତୃଶମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ରର ସମୀକ୍ଷା ପାଇଁ ମଧ୍ୟ ବିଜେପି ଅନୁରୋଧ କରିଛି

ଲୋକସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରତି ଦିଆଯାଇଥିବା ବିଭିନ୍ନ ପଦକ୍ଷେପ ପାଇଁ କୃତଞ୍ଜତା ସ୍ୱର୍ପ ବିକେପି ପ୍ରତି ସମର୍ଥନ ଜଣାଇ ବ୍ୟବସାୟୀମାନଙ୍କ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଛି

ଦିଲ୍ଲୀ ବିଜେପି ଶାଖା ମନୋଜ ତିୱାରୀ କହିଛନ୍ତି କେବଳ ବିଜେପି ବ୍ୟବସାୟୀମାନଙ୍କର ସମସ୍ୟାକୁ ସ୍ଥାୟୀ ଭାବେ ସମାଧାନ କରିପାରିବ ଗଭ୍ ଏଲ୍ଓସି ଆକିଠାରୁ କାଞ୍ଗୁ ଓ କାଶ୍ମୀରରେ ନିୟନ୍ତ୍ରଣ ରେଖା ଆରପାରି ବାଣିଜ୍ୟ କାରବାରକୁ ସରକାର ବାତିଲ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏ ସଂକ୍ରାନ୍ତୀୟ ନିର୍ଦ୍ଦେଶ କାରି କରାଯାଇଛି ସୀମାପାରି ବାଣିଜ୍ୟ ପଥରେ ପାକିସ୍ତାନ ଭିତ୍ତିକ ତତ୍ତ୍ୱଗୁଡ଼ିକ ଅବୈଧ ଅସ୍ତ୍ରଶସ୍ତ୍ର ନିଶା ଔଷଧ ଓ ନକଲି ଟଙ୍କା ପଠାଉଥିବାର ରିପୋର୍ଟ ପାଇଲା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ଜାମ୍ପୁ କାଶ୍ମୀର ଓ ପାକିସ୍ତାନ ଅଧିକୃତ କାଶ୍ମୀର ଇଲାକା ମଧ୍ୟରେ ସ୍ଥାନୀୟ ବାସିନ୍ଦାମାନଙ୍କ ପାଇଁ ସାମଗ୍ରୀ ପରିବହନ ସକାଶେ ସୀମାପାରୀ ବ୍ୟବସାୟ ପଥ ଖୋଲା ଯାଇଥିଲା ଏହି ବାଣିଜ୍ୟ କାରବାର ପାଇଁ ସଲାମାବାଦ ଉଡ଼ି ବାରମୂଳା ଜିଲ୍ଲା ଏବଂ ପୁଞ୍ଚ ଜିଲ୍ଲାର ଚକନ୍ଦାବାଗ୍ଠାରେ ବାଣିଜ୍ୟ ସୁବିଧାକେନ୍ଦ୍ରମାନ ଖୋଲାଯାଇଥିଲା କେବଳ ନିଃଶୁଳ୍କ ବସ୍ତୁ ବିନିମୟ ପାଇଁ ଏହି ବାଣିଜ୍ୟ କାରବାର ସକାଶେ ଲକ୍ଷ୍ୟ ରଖାଯାଇଥିଲା କିନ୍ତୁ ଏହି ପଥକୁ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଥିବାର ଖବର ମିଳିଛି ଦେଶ ବିରୋଧୀ ଓ ଅସାଧୁ ଲୋକମାନେ ଏହି ପଥରେ ହାଓଲାଟଙ୍କା ନିଶା ଔଷଧ ଓ ଅସ୍ତ୍ରଶସ୍ତ୍ର ଆଦି ପଠଉଥିବାର ଜଣାପଡ଼ିଛି ଗୁଡ୍ ଫ୍ରାଇଡେ' ଯୀଶୁ ଖ୍ରୀଷ୍ଟଙ୍କୁ କୁଶବିଦ୍ଧ କରାଯିବା ଘଟଣାର ସ୍ମାରଣରେ ପାଳନ କରାଯାଉଥିବା ଗୁଡ୍ ଫ୍ରାଇଡେ' ଆକି ସାରା ବିଶ୍ୱରେ ଖ୍ରୀଷ୍ଟଧର୍ମାବଲମ୍ଭୀମାନେ ପାଳନ କରୁଛନ୍ତି ରବିବାର ଦିନ ଇଷ୍ଟର ପର୍ବରୁ ଶୁକ୍ରବାର ଦିନ ଏହି ପର୍ବ ପାଳନ କରାଯାଇଥାଏ ଇଷ୍ଟର ପର୍ବ ହେଉଛି ଭଗବାନ ଯୀଶୁଙ୍କର ପୁର୍ନକନ୍ମ ଗୀର୍ଜାଘରଗୁଡ଼ିକରେ ଆଜି ପ୍ରାର୍ଥନା ଓ ସାମୁହିକ ପ୍ରାର୍ଥୀନା ସଭାର ଆୟୋକ୍ରନ କରାଯାଇଛି ଆଜିର ଦିନକୁ ହୋଲି ଫ୍ରାଇଡେ' ଗ୍ରେଟ୍ ଫ୍ରାଇଡେ' ବ୍ଲାକ୍ ଫ୍ରାଇଡେ' ଏବଂ ଇଷ୍ଟର ଫ୍ରାଇଡେ' ଭାବେ ମଧ୍ୟ ପାଳନ କରାଯାଇଥାଏ

ଭାରତ ବାଙ୍ଗଲାଦେଶ ସୀମାସଲଗୁ କିଲ୍ଲାଗୁଡ଼ିକରେ ଏହି ଘର୍ଷ୍ଣିଝଡ଼ ଅନୁଭୂତ ହୋଇଥିଲା

ପାର୍ବତ୍ୟ ଜିଲ୍ଲାରେ ତିନି ଜଣ ଲୋକ ସାମାନ୍ୟ ଭାବେ ଆହତ ହୋଇଛନ୍ତି ରାଜସ୍ୱ ବିଭାଗର ଜଣେ ବରିଷ ଅଧିକାରୀ କହିଛନ୍ତି ରାଜସ୍ପ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରାଯାଇ ଯଥାଶୀଘ୍ର ରିପୋର୍ଟ ଦାଖଲ କରିବା ପାଇଁ ଉପକମିଶନରମାନଙ୍କ କୁହାଯାଇଛି

ଏମ୍ଇଏ ଜୟଦୀପ ସରକାରଙ୍କୁ ଦକ୍ଷିଣ ଆଫ୍ରିକାରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦତ ଭାବେ ନିଯୁକ୍ତ କରାଯାଇଛି ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଖୁବ୍ ଶୀଘ୍ର ସେ ଦାୟିତ୍ୱ ଗ୍ରହଣ କରିବେ

ସେ ଟୋକିଓ ସିଓଲ ଓ ବାଙ୍ଗଲାଦେଶରେ ଭାରତର ରାଷ୍ଟ୍ରଦୃତ ଥିଲେ ସାଉଦିଆରବରେ ବର୍ତ୍ତମାନ କାର୍ଯ୍ୟରତ ଭାରତର ଉପରାଷ୍ଟ୍ରଦୂତ ସୁହେଲ୍ ଅଜ୍ଜଜ ଖାଁଙ୍କୁ ଲେବାନନରେ ଭାରତର ପରବର୍ତ୍ତୀ ରାଷ୍ଟଦ୍ତ ଭାବେ ନିଯୁକ୍ତ କରାଯାଇଛି

ସନ୍ତୋଷ ଟ୍ରଫି ସନ୍ତୋଷ ଟ୍ରଫି ଫୁଟବଲ୍ ପ୍ରତିଯୋଗିତାର ସେମିଫାଇନାଲ୍ ମ୍ୟାଚ୍ରେ ଆକି ଲୁଧିଆନାଠାରେ ପଞ୍ଜାବ ଗୋଆକୁ ଭେଟୁଥିବା ବେଳେ ସର୍ଭିଶେଷ ଦଳ କର୍ଣ୍ଣାଟକକୁ ଭେଟିବ

ସର୍ଭିଶେଷ ଗୋଆ ଦିଲ୍ଲୀ ମେଘାଳୟ ଓ ଓଡ଼ିଶା ଗ୍ରୁପ୍ ଏ ରେ ଥିଲା ବେଳେ କର୍ଣ୍ଣାଟକ ମହାରାଷ୍ଟ୍ର ଆସାମ ସିକିମ୍ ଓ ପଞ୍ଜାବ ଗ୍ରୁପ୍ ବି ରେ ଅଛନ୍ତି